ଓଡ୍ରାଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି

ଓସ୍ଡାମା ପକ୍ଷରୁ ଏହାର ଭିଭିମି ଅନୁଧ୍ଧାନ ଲାଗି ଏକ ପ୍ରତିନିଧି ଦଳ ଇତିମଧ୍ଧରେ ବକ୍ୱିପଲ୍ଲୀ ଗ୍ରାମ ଗସ୍ତ କରିଥିଲେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସତର୍କ ସୂଚନାକାରୀ ଉପକରଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଭିଉିଭୂମି ନେଇ ଏହି ଦଳ ଅନୁଧ୍ଧାନ କରିଥିଲେ